ସରକାରୀ ଭାବେ ପ୍ରକାଶିତ ନିର୍ଦ୍ଦେଶାବଳୀ ଅନୁସାରେ ଶ୍ରୀନଗରରେ ଲୋକଙ୍କର ଗମନାଗମନ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ କେବଳ ଜରୁରୀ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ଯାତାୟତ ପାଇଁ ଅନୁମତି ପ୍ରଦାନ କରାଯିବ ସେମାନେ ଆବଶ୍ୟକସ୍ଥଳେ ନିଜର ପରିଚୟପତ୍ର ଦେଖାଇ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ନିର୍ଦ୍ଦେଶ ଅନୁସାରେ ସାଧାରଣସଭା ଏବଂ ଯେକୌଣସିପ୍ରକାର ଜନସମାବେଶକୁ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି ଜାମ୍ଗୁ ରେସାଇ ଓ ଉଦ୍ଧମପୁର ଜିଲ୍ଲାରେ ମଧ୍ୟ ସ୍କୁଲ୍କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି କିସ୍ତୱାର ରକ୍କୌରୀ ଡ଼ୋଡ଼ା ଓ ଉଦ୍ଧମପୁର କିଲ୍ଲାର କେତେକ ଅଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି ଆଜି ଜାନ୍ମୁ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଛି ଏବଂ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି କାଶ୍ମୀର ଉପତ୍ୟକାରେ ଥିବା ବିଭିନ୍ନ ଶିକ୍ଷାନୁଷାନରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମୋବାଇଲ୍ ଓ ଇଷ୍କରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି ପୁଲିସ୍ ଅଧିକାରୀ ଓ କିଲ୍ଲା ମାକ୍କିଷ୍ଟ୍ରେଟ୍ମାନଙ୍କୁ ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି ନୂଆଦିଲ୍ଲୀଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବରିଷ୍ଠ ନିରାପତ୍ତା ଅଧିକାରୀମାନଙ୍କ ସହ ଗତକାଲି ଏକ ବୈଠକରେ ଯୋଗ ଦେଇଥିଲେ ଏଥିରେ ଜାନ୍ଧୁ କାଶ୍ମୀରର ବର୍ତ୍ତମାନର ସ୍ଥିତି ସଫପର୍କରେ ଆଲୋଚନା କରାଯାଇଥିବା ଅନୁମାନ କରାଯାଉଛି ପ୍ରାୟ ଏକଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ସଚିବ ରାଜୀବ ଗୌବା ଏବଂ ଅନ୍ୟାନ୍ୟ ବରିଷ୍ଣ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ ପିଏମ୍ ୱାର୍କସପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବିଜେପି ସାଂସଦମାନେ ନକାରାତ୍ମକ ମନୋଭାବ ପରିହାର କରି ସକାରାତ୍ମକ ଭାବେ ସମସ୍ତଙ୍କ ପାଇଁ କାମ କରିବା ଉଚିତ ଯେଉଁମାନେ ଦଳକୁ ଭୋଟ୍ ନ ଦେଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ଅନୁକୂଳ ମନୋଭାବ ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି

ଏଥିରେ ଉଦ୍ବୋଧନ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ କୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ଦଳୀୟ ସାଂସଦମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ଆବଶ୍ୟକ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ବିକାଶ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ କ୍ଷେତ୍ରରେ ପଦଯାତ୍ରାମାନ ଆୟୋଜନ କରିବାକୁ ମଧ୍ୟ ଏହି ଅବସରରେ ଦଳ ପକ୍ଷରୁ ସାଂସଦମାନଙ୍କୁ ପରାମର୍ଶ ଦିଆଯାଇଛି ସିବିଆଇ ସେନ୍ଗର ଉନ୍ନାଓ ବଳାକାର ଘଟଣାରେ ଅଭିଯୁକ୍ତ ଉତ୍ତରପ୍ରଦେଶ ବିଧାୟକ କୁଲଦୀପ ସିଂ ସେନଗରଙ୍କୁ ଆଜି ଦିଲ୍ଲୀର ଏକ କୋର୍ଟରେ ହାଜର କରାଯିବ ସେ ଓ ତାଙ୍କ ସହଯୋଗୀ ଶଶୀ ସିଂଙ୍କୁ ଗତକାଲି ରାଜଧାନୀ ଦିଲ୍ଲୀକୁ ଅଣାଯାଇଛି ରାୟବରେଲିର ଏହି ଘଟଣାକୁ ନେଇ ଗତକାଲି ସିବିଆଇ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା କୁଲଦୀପ ସିଂ ସେନଗରଙ୍କୁ ଗତକାଲି ସୀତାପୁର ଜେଲ୍ରୁ ସ୍ଥାନାନ୍ତର କରାଯାଇଛି ଉନ୍ନାଓ ବଳାତ୍କାର ଘଟଣାରେ ଗତବର୍ଷ ତାଙ୍କୁ ଗିରଫ କରାଯିବା ପରେ ସୀତାପୁର ଜେଲ୍କୁ ପଠାଇ ଦିଆଯାଇଥିଲା ଜେଲରୁ ଦିଲ୍ଲୀ ନିଆଯାଉଥିବା ସମୟରେ ସେନଗର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଫସାଇ ଦିଆଯାଇଛି ଲକ୍ଷ୍ନୌ ହସ୍କିଟାଲରେ ଗୁରୁତର ଅବସ୍ଥାରେ ଚିକିହାଧୀନ ଥବା ପୀଡ଼ିତାଙ୍କ ଦୁର୍ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ଅଛି କି ନାହିଁ ସେ ନେଇ ସିବିଆଇ ତଦନ୍ତ କରୁଛି ୟାସିନ ମଲିକ ତିହାର ଜେଲ୍ରେ ଥିବା କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ଏବଂ ଏଥିନେଇ କୌଣସି ଚିନ୍ତାର କାରଣ ନାହିଁ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ତାହାକୁ ତିହାର ଜେଲ୍ର ମହାନିର୍ଦ୍ଦେଶକ ସଂଦୀପ ଗୋଏଲ୍ ଖଣ୍ଡନ କରିଛନ୍ତି ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ଜେଲ୍ରେ କ୍ରମଶଃ ଖରାପ ହେଉଛି ଏବଂ ତୁରନ୍ତ ତାଙ୍କର ଚିକିହା ଲୋଡ଼ା ବୋଲି ତାଙ୍କ ପାକିସ୍ତାନ ଜନ୍ମିତ ପତ୍ନୀ ଅଭିଯୋଗ କରିବା ପରେ ଜେଲ୍ ମହାନିର୍ଦ୍ଦେଶକ ଏହି ସ୍ୱଷ୍ଟୀକରଣ ଦେଇଛନ୍ତି ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ମାମଲାରେ ୟାସିନ ମଲିକ ଗିରଫ ହୋଇ ଜେଲ୍ରେ ଅଛନ୍ତି

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆବଶ୍ୟକସ୍ଥଳେ ଅଧିକ ବିମାନ ଚଳାଚଳ କରିବାକୁ କୁହାଯାଇଛି କାଶ୍ରୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବା କଥା ଜଣାପଡ଼ିବା ପରେ ପୁଲିସ୍ ଓ ଗୁଇନ୍ଦା ବିଭାଗ ପକ୍ଷରୁ ଅମରନାଥ ଯାତ୍ରାକୁ ବାତିଲ କରାଯିବା ସହ ତୁରନ୍ତ ସମସ୍ତ ଯାତ୍ରୀ ଓ ରାଜ୍ୟରେ ଥିବା ପର୍ଯ୍ୟଟକମାନେ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର ଜୈସ୍ ଓ ଅନ୍ସାର ଗଜତୁଲ୍ ହିନ୍ ଏହି ଆକ୍ରମଣ ଭିଆଇବାର ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି ଡକ୍ଟିସ୍ ଷ୍ଟ୍ରାଇକ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଏମ୍ସ ଓ ସଫଦରଜଙ୍ଗ ହସ୍ୱିଟାଲ୍ର ଆବାସିକ ଡାକ୍ତରମାନଙ୍କୁ ଜାତୀୟ ମେଡ଼ିକାଲ କମିଶନ ବିଲ୍ ନେଇ ଥିବା ସମସ୍ତ ସନ୍ଦେହ ଦୂର କରାଯିବ ବୋଲି ପ୍ରତିଶ୍ରତି ଦେବାପରେ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହୃତ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି ଜାତୀୟ ମେଡ଼ିକାଲ କମିଶନ ବିଲ୍ ପ୍ରସ୍ତୁତ କରାଯିବା ସମୟରେ ସେମାନଙ୍କ ଦାବିକୁ ବିଚାରକୁ ନିଆଯିବ ବୋଲି ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରତି ଦେଇଥିବା ଆବାସିକ ଡାକ୍ତର ସଂଘ ଏମ୍ସ ନିର୍ଦ୍ଦେଶକଙ୍କୁ ଜଣାଇଛି ସଫଦରଜଙ୍ଗ ମେଡ଼ିକାଲର ଆବାସିକ ଡାକ୍ତରମାନେ ମଧ୍ୟ ଗତରାତିରୁ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ହସ୍ୱିଟାଲ୍ କର୍ତ୍ତୃପକ୍ଷଙ୍କୁ ଏ ସଂପର୍କରେ କଣାଇଛନ୍ତି ଆବାସିକ ଡାକ୍ତର ସଂଘ ଫେଡେରେସନ୍ ସହ ଜଡ଼ିତ ଡାକ୍ତରମାନେ ମଧ୍ୟ ଗତକାଲି ଦିଲ୍ଲୀ ସରକାରୀ ହସ୍କିଟାଲ୍ରେ କାର୍ଯ୍ୟରେ ଯୋଗ ଦେଇଛନ୍ତି କାତୀୟ ମେଡ଼ିକାଲ ବିଲ୍ରେ କେତେକ ସଂଶୋଧନ ପାଇଁ ଡାକ୍ତରମାନେ ଦାବି କରୁଛନ୍ତି

ପୁଲିସ୍ କହିଛି ଅଧିକ ଯାତ୍ରୀ ନେଇ ଯାଉଥିବା ଏହି ତିନିଚକିଆ ଯାନଟିକୁ କୋଟ୍ଟାପାଲି ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା ମୃତକମାନେ କୃଷିକ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକ ବୋଲି କଣାପଡିଛି

ଏହି ଘଟଣାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗଭୀର ଦୁଃଖ ପ୍ରକାଶ କରିବା ସହ ମୂତକମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଆହତମାନଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି

ଇସ୍ରାଏଲ୍ ସରକାରଙ୍କ ପକ୍ଷରୁ 'ୟେ ଦୋସ୍ତୀ' ଶବ୍ଦ ଉଲ୍ଲେଖ କରାଯାଇ ଏକ ଟ୍ୱିଟର ବାର୍ଭା ପଠାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଟ୍ପିଟ୍ର ଉତ୍ତର ଦେଇଛନ୍ତି ଏବଂ ଦୁଇଦେଶ ମଧ୍ୟରେ ବନ୍ଧୁତା ଅଧିକ ନିବିଡ଼ ଓ ଦୀର୍ଘସ୍ଥାୟୀ ହେବ ବୋଲି କହିଛନ୍ତି

ପ୍ରଧାନମନ୍ତ୍ରୀ ହେବ୍ୟୁ ଭାଷାରେ ଇସ୍ରାଏଲ୍ କର୍ତ୍ତୃପକ୍ଷଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ବାଂଲଦେଶ ପିଏମ୍ ଭିଜିଟ୍ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଲଗାତାର ତୃତୀୟଥର ପାଇଁ ଶାସନଭାର ସମ୍ଭାଳିବା ପରେ ଆସନ୍ତା ଅକ୍ରୋବର ମାସରେ ଭାରତ ଗସ୍ତରେ ଆସିବେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ୍ ଗତକାଲି ଏହି ସୂଚନା ଦେଇଛନ୍ତି ତେବେ ଗସ୍ତର କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କ ଓ ନଦୀକଳ ବଣ୍ଟନ ସଂପର୍କରେ ଆଲୋଚନା ହେବା ଆଶା କରାଯାଉଛି କର୍ଣ୍ଣାଟକ ଫ୍ଲୁଡ୍ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ୟେଦୁରସ୍ପା ଆଜି ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ସେ ବଲ୍କାରିରେ ଅବତରଣ କରିବା ପରେ ସେଠାରୁ ୟଦ୍ଗିରି ରାଇଚୁର ବାଗଲକୋଟ ଓ ବିଜୟପୁରର ବନ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିବେ

ତେବେ ବର୍ଷା ଯୋଗୁଁ ୱେଷ୍ଟଇଣ୍ଡିକ୍ ଦଳ ସମସ୍ତ ଓଭର ଖେଳିପାରିନଥଲା

ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ